ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବିଲ୍ ଉପସ୍ଥାପନ କରିଛନ୍ତି ଓ ପ୍ରସ୍ତାବ ଆଗତ କରିଛନ୍ତି କଂଗ୍ରେସ ବାମପନ୍ତ୍ରୀ ଦଳ ଟିଏମ୍ସି ଏସ୍ପି ପିଡିପି ଆର୍କେଡି ଓ ଅନ୍ୟ ଦଳମାନେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଘୋଷଣା ପରେ ସଭାରେ ପାଟିତୁଣ୍ଡ କରିଥିଲେ ବିରୋଧୀଦଳ ସଦସ୍ୟମାନେ ବାଚସ୍କତିଙ୍କ ଆସନ ନିକଟରେ ବସି ସ୍କୋଗାନ ଦେଉଛନ୍ତି

ପୂର୍ବରୁ ବିରୋଧୀଦଳ ନେତା ଗୁଲାମନବୀ ଆଜ୍ଞାଦ ରାଜ୍ୟର ସାମ୍ପ୍ରତିକ ପରିସ୍ଥିତି ସଂକ୍ରାନ୍ତରେ ଆଲୋଚନା ପାଇଁ ଦାବି କରିଥିଲେ ଶ୍ରୀ ଆଜାଦ କହିଥିଲେ ସେଠାରେ ସାନ୍ଧ୍ୟ ଆଇନ ଲାଗୁ ହୋଇଛି ଓ ବଡ଼ବଡ଼ ନେତାମାନଙ୍କୁ ଗୃହବନ୍ଦୀ କରି ରଖାଯାଇଛି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ସରକାର ଜାନ୍ମୁ କାଶ୍ମୀର ସମ୍ପନ୍ଧୀୟ ଯେକୌଣସି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି

ଏକ ନିର୍ଦ୍ଦେଶ ଅନୁସାରେ ଲୋକମାନଙ୍କର ଚଳପ୍ରଚଳ ଉପରେ କଟକଣା ଲାଗୁ କରାଯାଇଛି ଓ ଶ୍ରୀନଗର ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନରେ ଛୁଟି ଘୋଷଣା କରାଯାଇଛି କାଶ୍ମୀର ଉପତ୍ୟକାରେ ମୋବାଇଲ୍ ଇଷ୍ଟରନେଟ୍ ସେବା ବନ୍ଦ ରଖାଯାଇଛି ଓ ପୋଲିସ୍ ଏବଂ ଜିଲ୍ଲା ପ୍ରଶାସନକୁ ସାଟେଲାଇଟ୍ ଫୋନ୍ ଯୋଗାଇ ଦିଆଯାଇଛି ନିର୍ଦ୍ଦେଶ ଅନୁସାରେ ବିଭିନ୍ନ ଅତ୍ୟାବଶ୍ୟକୀୟ ସେବା କ୍ଷେତ୍ରର ଅଫିସରମାନଙ୍କୁ ଦିଆଯାଇଥିବା ପରିଚୟପତ୍ର ସେମାନଙ୍କର ଚଳପ୍ରଚଳ ପାଇଁ ପାସ୍ ଭାବେ କାର୍ଯ୍ୟକାରୀ ହେବ ସମସ୍ତ ପ୍ରକାର ସଭାସମିତି ଓ ର୍ୟାଲିକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି ସରକାରୀ ଅଫିସରମାନଙ୍କ କହିବା ଅନୁସାରେ ଜାମ୍ମୁ କିସ୍ତୱାଡ଼ା ରିଆସି ଡୋଡ଼ା ଓ ଉଦ୍ଧମପୁର ଜିଲ୍ଲାର ସମସ୍ତ ସ୍କୁଲ୍ ଓ କଲେଜରେ ମଧ୍ୟ ଆଜି ଛୁଟି ଘୋଷଣା କରାଯାଇଛି କର୍ତ୍ତପକ୍ଷ କିସ୍ତ୍ୱାଡ଼ା ଓ ରାଜୌରୀ ଜିଲ୍ଲା ଏବଂ ରାମବନ୍ ଜିଲ୍ଲାର ବନିହାଲ ଅଞ୍ଚଳରେ ରାତ୍ରିକାଳିନ ସାନ୍ଧ୍ୟଆଇନ ଲାଗୁ କରିଛନ୍ତି ଶ୍ରୀନଗର ବ୍ୟତୀତ ଜାମ୍ମୁ ରିଆସି ଓ ଡୋଡା ଜିଲ୍ଲାରେ ମଧ୍ୟ କଟକଣା ଲାଗୁ କରାଯାଇଛି ଗତ ମଧ୍ୟରାତ୍ରିରୁ ରାଜୌରୀ କିଲ୍ଲାରେ କଟକଣା ଲାଗୁ କରାଯାଇ ସମସ୍ତ ଶିକ୍ଷାନୁଷ୍ଠାନରେ ଛୁଟି ଘୋଷଣା କରାଯାଇଛି ଜାମ୍ମୁ ବିଶ୍ୱବିଦ୍ୟାଳୟ ଆଜି ବନ୍ଦ ରହିବ ଓ ଏଥିରେ ହେବାକୁଥିବା ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ରାଜ୍ୟ ମୁଖ୍ୟସଚିବ ବିଭି ଆର୍ ସୁବ୍ରମଣ୍ୟମ୍ ଓ ଡିଜିପି ଦିଲ୍ବାଗ୍ ସିଂଙ୍କ ସହ ଗତ ବିଳୟିତ ରାତିରେ କଥାବାର୍ତ୍ତା କରିଥିଲେ ଦିଲ୍କୀରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବରିଷ୍ଣ ନିରାପତ୍ତା ବିଭାଗୀୟ ଅଫିସରମାନଙ୍କ ସହ ଗତକାଲି ଏକ ବୈଠକରେ ଯୋଗଦେଇଥିଲେ ଏଥିରେ ଜାଞ୍ଗୁ କାଶ୍ମୀର ସମ୍ଭନ୍ଧୀୟ ବିଷୟ ଉପରେ ଆଲୋଚନା ହୋଇଥିବାର ବିଶ୍ୱାସ କରାଯାଉଛି ଘଣ୍ଟାଏରୁ ଅଧିକ ସମୟ ଧରି ଚାଲିଥିବା ସେହି ବୈଠକରେ କ୍ରାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋବାଲ୍ ସ୍ୱରାଷ୍ଟ୍ର ସଚିବ ରାଜୀବ ଗୌବା ଓ ଅନ୍ୟ ବରିଷ୍ଣ ଅଧିକାରୀମାନେ ଯୋଗ ଦେଇଥିଲେ

ରାଜ୍ୟର ରାଜ୍ୟପାଳ ତାଙ୍କ ମନ୍ତ୍ରିପରିଷଦଙ୍କ ପରାମର୍ଶ ଅନୁସାରେ କାର୍ଯ୍ୟ କରିବେ ୟାସିନ୍ ମଲିକ ତିହାଡ଼ କେଲ୍ ମହାନିର୍ଦ୍ଦେଶକ ସନ୍ଦୀପ ଗୋଏଲ୍ କହିଚ୍ଚନ୍ତି କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ୍ ମଲିକ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ଓ ତାଙ୍କର ସ୍ପାସ୍ଥ୍ୟକୁ ନେଇ ଚିନ୍ତାକରିବାର କୌଣସି କାରଣ ନାହିଁ ସେ କହିଛନ୍ତି ଶ୍ରୀ ମଲିକଙ୍କ ସ୍ୱାସ୍ଥ୍ୟକୁ ନେଇ ପ୍ରଚାରିତ ଗୁଜବ ସଂପୂର୍ଣ୍ଣ ମିଥ୍ୟା ୟାସିନ୍ ମଲିକଙ୍କୁ ସନ୍ତ୍ରାସବାଦୀମାନଙ୍କୁ ପାର୍ଷି ଯୋଗାଣ ଅଭିଯୋଗରେ ଦିଲ୍କୀର ତିହାଡ଼ ଜେଲ୍ରେ ରଖାଯାଇଛି ମଲିକଙ୍କର ପତ୍ନୀ ମୁଷାଲ୍ ହୁସେନ୍ ତାଙ୍କର ସ୍ୱାସ୍ଥ୍ୟ ଖରାପ ହୋଇପଡ଼ିଥିବା ବିଷୟରେ ବିବୃତ୍ତି ଦେବା ପରେ ଶ୍ରୀ ଗୋଏଲ୍ ଏହା କହିଚ୍ଚନ୍ତି ପିଏମ୍ ୱାର୍କସପ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କ ମଙ୍ଗଳ ହେବାଭଳି ରାଜନୀତି କରିବାକୁ ବିଜେପି ସାଂସଦମାନଙ୍କୁ ଆହ୍ୱାନ ଦେଇଛନ୍ତି ପାର୍ଲାମେଣ୍ଟର ଉଭୟ ସଭାର ପାର୍ଟି ଏମ୍ପିମାନଙ୍କର ଦୁଇଦିନିଆ ତାଲିମ କାର୍ଯ୍ୟକ୍ରମର ଉଦ୍ଘାଟନୀ ଅଧିବେଶନରେ ଉଦ୍ବୋଧନ ଦେଇ ସମସ୍ତ ପ୍ରକାର ନକାରାତ୍ମକ ବିଷୟଠାରୁ ଦୂରରେ ରହି ଏକ ସକାରାତ୍ମକ ମନୋଭାବ ସହ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀଙ୍କ ଉକ୍ତିକୁ ଉଦ୍ଧାର କରି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ସାଂସଦମାନଙ୍କର ବ୍ୟବହାର ସୌହାର୍ଦ୍ଦ୍ୟପୂର୍ଣ୍ଣ ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଚ୍ଛନ୍ତି

ଏଆଇଏଡିଏମ୍କେ ଏହାର ଅଂଶୀଦାର ଦଳ ନିଉ ଜଷ୍ଟିସ୍ ପାର୍ଟିର ଏସି ସନ୍ମୁଗମ୍ଙ୍କୁ ଛିଡ଼ା କରାଇଛି ତାଙ୍କ ବିପକ୍ଷରେ ଡିଏମ୍କେ କୋଷାଧ୍ୟକ୍ଷ ଦୁରାଇ ମୁରୁଗାନ୍ଙ୍କ ପୁଅ କାଶିର ଆନନ୍ଦ ଛିଡ଼ା ହୋଇଛନ୍ତି

ଏନ୍ଏମ୍ସି ବିଲ୍କୁ ନେଇ ସେମାନେ ପ୍ରକାଶ କରିଥିବା ଉଦ୍ବେଗ ବିଷୟର ସମାଧାନ କରାଯିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ପ୍ରତିଶ୍ରତି ଦେବା ପରେ ସେମାନେ ଧର୍ମଘଟ ପ୍ରତ୍ୟାହାର କରିଛନ୍ତି ଏମ୍ସ ନିର୍ଦ୍ଦେଶକଙ୍କୁ ଏକ ଚିଠିରେ ରେସିଡେଣ୍ଟ ଡାକ୍ତର ସଂଘ କହିଛି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ତାଙ୍କର ବୈଠକ ସମୟରେ ସେମାନଙ୍କର ଦାବିଗୁଡ଼ିକ ବିଷୟରେ ବିଚାର କରାଯିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତିଶ୍ରତି ଦେଇଛନ୍ତି ରେସିଡେଣ୍ଟ୍ ଡାକ୍ତର ସଂଘ ଫେଡେରେସନ୍ ସହ ସଂପୃକ୍ତ ଡାକ୍ତରମାନେ ମଧ୍ୟ ଦିଲ୍ଲୀର ବିଭିନ୍ନ ହସ୍କିଟାଲ୍ରେ ସେମାନଙ୍କର କାର୍ଯ୍ୟରେ ଯୋଗଦେଇଛନ୍ତି ବିଲ୍ରେ ସଂଶୋଧନ ଅଶାଯିବାକୁ ରେସିଡେଣ୍ଟ୍ ଡାକ୍ତରମାନେ ଦାବିକରି ଆସୁଥିଲେ ସିବିଆଇ ସେନେଗର୍ ଉତ୍ତରପ୍ରଦେଶ ବିଧାୟକ କୁଲଦୀପ ସିଂ ସେନଗରଙ୍କୁ ଆଜି ଦିଲ୍ଲୀର ଏକ ଅଦାଲତରେ ହାଜର କରାଯିବ ଉନ୍ନାଓରେ ବଳାକାର ମାମଲାର ସେ ଅଭିଯୁକ୍ତ ଅଛନ୍ତି ସେ ଓ ତାଙ୍କର ସହଯୋଗୀ ଶିଶି ସିଂଙ୍କୁ ଗତରାତିରେ ଦିଲ୍ଲୀକୁ ସ୍ଥାନାନ୍ତରିତ କରାଯାଇଛି ଉନ୍ନାଓ ବଳାକ୍କାର ମାମଲାରେ ଗିରଫ ହେବା ପରେ ଗତବର୍ଷଠାରୁ ସେ ଜେଲ୍ରେ ଅଛନ୍ତି ଗତକାଲି ସିବିଆଇ ଲକ୍ଷ୍ନୌ ଉନ୍ନାଓ ବାନ୍ଦା ଓ ଫତେପୁରରେ ଚଢ଼ଉ କରି ସେନଗେଲ୍ଙ୍କ କିଛି ସହଯୋଗୀଙ୍କ ସହିତ ଅନେକ ଲୋକଙ୍କୁ ଜେରା କରିଛି

ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ୍ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି ଏହି ଅବସରରେ ଉଦ୍ବୋଧନ ଦେଇ ମନ୍ତ୍ରୀ କହିଛନ୍ତି ତାଙ୍କ ମନ୍ତ୍ରଣାଳୟ ଦେଶର ସାଂସ୍କୃତିକ ନକ୍କା ପ୍ରସ୍ତୁତ କରୁଛି ଯାହା ଖୁବ୍ଶୀଘ୍ର ସଂପୂର୍ଣ୍ଣ ହେବ ଏକାଡେମିର ପ୍ରଶାସନିକ ପରିଚାଳନା ବିଷୟରେ ସେ କହିଛନ୍ତି ସମନ୍ଧିତ ଉଦ୍ୟମ ଓ ସ୍ପଚ୍ଛତା ମାଧ୍ୟମରେ ପ୍ରତିଷ୍ଠାନ ଆହୁରି ଅଧିକ ଭଲ ଭାବେ କାର୍ଯ୍ୟ କରିପାରିବ ସଂସ୍କାର ଭାରତୀ ପ୍ରତିଷ୍ଠାତା ପଦ୍ମଶ୍ରୀ ବାବା ଯୋଗେନ୍ଦ୍ର ଲଳିତକଳା ଏକାଡେମୀ ଚେୟାରମ୍ୟାନ୍ ଉତ୍ତମ ପଚରନି ଓ ପ୍ରଖ୍ୟାତ କଳାକାର ବାସୁଦେବ କାମଥ୍ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ଫ୍ଲୁଡ୍ ଦକ୍ଷିଣ ଗୁଜରାତରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାର ବନ୍ଧଗୁଡ଼ିକ ପୂରିଯିବା ଫଳରେ ସ୍ୱାଭାବିକ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି ବଡ଼ୋଦ୍ରା ନବସାରୀ ଭରୁଜ୍ ନର୍ମଦା ବଲ୍ସାଡ ଓ ଦାମନ ଆଜି ଜିଲ୍ଲା ବନ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ଆଗାମୀ ଦୁଇଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଲାଗିରହିବାର ପାଣିପାଗ ବିଭାଗ ସତର୍କତା ଜାରି କରିଛି କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ବିଏସ୍ୟେଦିୟୁରାପ୍ପା ରାଜ୍ୟର ବନ୍ୟାଞ୍ଚଳକୁ ଆକାଶମାର୍ଗରୁ ପରିଦର୍ଶନ କରିବେ ୟାଦ୍ଗିରି ରାଇଚୁର ବାଗଲକୋଟେ ଓ ବିଜୟପୁରାର ବନ୍ୟା ପରିସ୍ଥିତିକୁ ସେ ସମୀକ୍ଷା କରିବେ ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁସାରେ କ୍ରିଷ୍ଣା ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇବାର ସମ୍ଭାବନା ରହିଛି

ସେମାନେ ଯାଉଥିବା ଅଟୋରିକ୍ସାଟିକୁ ଏକ ଟ୍ରକ୍ ଧକ୍ଟାଦେବାରୁ ଏହି ଦୁର୍ଘଟଣା ଘଟିଥିଲା ପୋଲିସ୍ କହିଛି ମୋହବୁବ୍ନଗର ଜିଲ୍ଲାର ମିଦଜିଲ୍ ମଣ୍ଡଳ ଅନ୍ତର୍ଗତ କୋଟାପଲି ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି

ଟ୍ରାଫିକ୍ ନିୟମକୁ ଲଂଘନ କରି ଯାଉଥିବା ଏକ କାର୍ର ଅନ୍ୟ ତିନୋଟି କାର୍ ସହ ଧକ୍କା ଲାଗିବାରୁ ସେହି ବିସ୍ଫୋରଣ ଘଟିଥିଲା ସେହି ଗାଡ଼ିଗୁଡ଼ିକରେ ନିଆଁ ଲାଗିଯାଇଥିଲା ଓ ଏଥିଯୋଗୁଁ ଆହୁରି ଅନେକ କାର ନଷ୍ଟ ହୋଇଯାଇଛି

ଖେଳାଳିମାନେ ପଡ଼ିଆ ମଧ୍ୟକୁ ପ୍ରବେଶ କରିପାରି ନଥିଲେ ଓ ଭାରତକୁ ବିଜୟୀ ଘୋଷଣା କରାଯାଇଥିଲା

ଆସନ୍ତାକାଲି ତୃତୀୟ ଟ୍ୱେଣ୍ଟି ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ